ପୁଲ୍ୱାମା କିଲ୍ଲୁର ଟ୍ରାଲ୍ ସହରରେ ସିଆର୍ପିଏଫ୍ ଓ ପୁଲିସ୍ର ଏକ ମିଳିତ ଦଳ ଉପରକୁ ସନ୍ତାସବାଦୀମାନେ ଗ୍ରେନେଡ୍ ଫିଙ୍ଗିବାରୁ ଆଠକ୍ଷଣ ଯବାନ୍ ଆହତ ହୋଇଛନ୍ତି

ଏବଂ ଫିଫା ବିଶ୍ୱକପ୍ରେ ଏବେ ବ୍ରାଜିଲ୍ ଓ କୋଷ୍ଟାରିକା ମଧ୍ୟରେ ମ୍ୟାଚ୍ ଚାଲିଛି

ଜେକେ ଗଭର୍ଣ୍ଣର ଜାମ୍ମୁ କାଶ୍କୀର ରାଜ୍ୟପାଳ ଏନ୍ଏନ୍ ବୋରାଙ୍କ ଦ୍ୱାରା ଆହୁତ ସର୍ବଦଳୀୟ ବୈଠକ ଏବେ ଶ୍ରୀନଗରଠାରେ ଚାଲିଛି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିବାରୁ ସେଠାକାର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା ପାଇଁ ଏହି ବୈଠକ ଡକା ଯାଇଛି ସରକାରୀ କର୍ମକର୍ତ୍ତାମାନଙ୍କ କହିବା ଅନୁସାରେ ସବୁ ରାଜନୈତିକ ଦଳଗୁଡ଼ିକର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି ଗତ ବୁଧବାରଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା ରାଜ୍ୟପାଳ ଶ୍ରୀ ବୋରା ରାଜ୍ୟର ରାଜନୈତିକ ଓ ନିରାପତ୍ତା ପରିସ୍ଥିତି ଉପରେ ବିଭିନ୍ନ ଦଳର ମତାମତ ଲୋଡ଼ିବେ ଗତ ବ୍ରଧବାର ଦିନ ସେ ପ୍ରଶାସନିକ ସଚିବ ଓ ନିରାପତ୍ତା ବିଭାଗ କର୍ମକର୍ତ୍ତାମାନଙ୍କ ସହ ପୂଥକ ବୈଠକ କରିଥିଲେ ପିଡିପି ସଭାପତି ମେହବୁବା ମୁଫ୍ତି ଆକିର ବୈଠକ ପୂର୍ବରୁ ରାଜ୍ୟପାଳଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି କେକେ ଏନ୍କାଉଣ୍ଟର ଜାମ୍ମୁ କାଶ୍କୀରର ଅନନ୍ତନାଗ ଜିଲ୍ଲାରେ ଶ୍ରୀଗୁଫ୍ୱାଡା ଠାରେ ଆଜି ସକାଳେ ଘଟିଥିବା ଏକ ସଂଘର୍ଷରେ ଚାରିଜଣ ସନ୍ତାସବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ପୁଲିସ୍ କର୍ମଚାରୀ ଶହିଦ୍ ହୋଇଛନ୍ତି ଏହି ଘଟଣାରେ ଜଣେ ସାଧାରଣ ଲୋକର ପ୍ରାଣହାନୀ ଘଟିଛି ନିରାପତ୍ତା ସ୍ୱତ୍ରରୁ ମିଳିଥିବା ଖବର ଅନୁସାରେ ସନ୍ତାସବାଦୀମାନଙ୍କ ଉପସ୍ଥିତି ବିଷୟରେ ଖବର ପାଇ ଯବାନମାନେ ସମଗ୍ର ଅଞ୍ଚଳକୁ ଘେରଉ କରି ଖାନତଲାସି ଆରମ୍ଭ କରିଥିଲେ ଏହି ସମୟରେ ସନ୍ତାସବାଦୀମାନେ ଗୁଳି ଚଳାଇବାରୁ ସଂଘର୍ଷ ଆରମ୍ଭ ହୋଇଥିଲା ଗୁଳିଚାଳନାରେ ଘରର ମାଲିକ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି ଶ୍ରୀନଗର ଅନନ୍ତନାଗ ଓ ପୁଲୁୱାମା ଜିଲ୍ଲାରେ ଇଷ୍ଟରନେଟ୍ ସେବା ଓ ମୋବାଇଲ୍ ସେବାକୁ ବାତିଲ କରାଯାଇଛି ଜେକେ ଟ୍ରାଲ୍ ଦକ୍ଷିଣ କାଶ୍ମୀରର ପୁଲୁୱାମା କିଲ୍ଲା ସ୍ଥିତ ଟ୍ରାଲ୍ ସହରରେ ପୁଲିସ୍ ଓ ସିଆର୍ପିଏଫ୍ ର ମିଳିତ ପହରା ଦଳ ଉପରକୁ ଅଜ୍ଞାତ ସନ୍ତାସବାଦୀମାନେ ଆକ୍ରମଣ କରିବାରୁ ଚାରି ଜଣ ସିଆର୍ପିଏଫ୍ ଯବାନ୍ ଓ ଚାରି ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି ନିରାପତ୍ତା ସୂତ୍ରରୁ ଆକାଶବାଣୀକୁ ଦିଆଯାଇଥିବା ଖବର ଅନୁସାରେ ସନ୍ତାସବାଦୀମାନେ ଯବାନମାନଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ ସେହି ଗ୍ରେନେଡ୍ର ବିସ୍ଫୋରଣ ଘଟି ଚାରିଜଣ ସିଆର୍ପିଏଫ୍ ଯବାନ ଓ ଚାରି କବଣ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ

ପିଏମ୍ ବାଣିଜ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡିକିପି ଅଭିବୃଦ୍ଧି ହାର ଦୁଇ ଅଙ୍କରେ ପହଞ୍ଚାଇବା ଲାଗି କାର୍ଯ୍ୟ କରିବାକୁ ଏବେ ଭାରତ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନ୍ତଆଦିଲ୍ଲୀରେ ଆଜି ସକାଳେ ବାଣିଜ୍ୟ ବିଭାଗର ନ୍ତଆ ଅଟ୍ଟାଳିକା ବାଶିଜ୍ୟ ଭବନର ଭିଭିପ୍ରସ୍ତର ସ୍ଥାପନ କରି ଶ୍ରୀ ମୋଦି ଏହା କହିଛନ୍ତି

ଦେଶର ଅର୍ଥନୈତିକ ଅଭିବୃଦ୍ଧିର ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ଦେଶକୁ ଆସୁଥିବା ଏଫ୍ଡିଆଇ ଓ ଦେଶର ବୈଦେଶିକ ବିନିମୟ ମୁଦ୍ରା ସଞ୍ଚୟ ପରିମାଣ ଗତ ଚାରିବର୍ଷ ଭିତରେ ରେକର୍ଡ ପରିମାଣରେ ବୃଦ୍ଧି ପାଇଛି ଏନ୍ଡିଏ ସରକାର ନେଇଥିବା କିଏସ୍ଟି ଓ ଅନ୍ୟାନ୍ୟ ପଦକ୍ଷେପ ଅର୍ଥନୀତିରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ସେ କହିଛନ୍ତି କାର୍ଯ୍ୟରେ ବିଳମ୍ୟ କରାଯିବାର ଯେଉଁ ବାତାବରଣ ଥିଲା ଅର୍ଥନୀତି ସେଥିରୁ ମୁକ୍ତ ହୋଇ ଅଗ୍ରଗତି ହାସଲ କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ବୈଷୟିକ ଜ୍ଞାନ ସହଜରେ ବ୍ୟବସାୟୀକ କାର୍ଯ୍ୟ ପାଇଁ ପଥ ଉନ୍କକ୍ତ କରିଛି ଓ ଏହା ଆଗକୁ ଆହୁରି ଅଧିକ ସଫଳ ରହିବ ଇଲେକ୍ଟୋନିକ୍ ସାମଗ୍ରୀଗୁଡ଼ିକର ଆମଦାନୀ ଉପରୁ ନିର୍ଭରଶୀଳତା କମ୍ କରିବା ପ୍ରତି ଗୁରୁତ୍ୱାରୋପ କରି ଏହି କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ଭି କରିବାକୁ ସେ ଆହ୍ୱାନ ଦେଇଛନ୍ତି ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦିପ୍ ସିଂ ପୁରୀ ଏହି ଅବସରରେ ଉଦ୍ବୋଧନ ଦେଇଛନ୍ତି ପିଏମ୍ ସ୍ୱଚ୍ଚତା ପର୍ବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନ୍ଦୋରଠାରେ ସ୍ୱଚ୍ଚତା ପର୍ବ ପାଳନ ଅବସରରେ ସହରୀ ବିକାଶ ମହୋହବରେ ଯୋଗ ଦେବା ପାଇଁ ଆସନ୍ତାକାଲି ମଧ୍ୟପ୍ରଦେଶ ଗସ୍ତ କରିବେ

ସେହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଯୋଜନା ସହରାଞ୍ଚଳ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସହରାଞ୍ଚଳ ପରିମଳ ସହରାଞ୍ଚଳ ପରିବହନ ଆଦି ଯୋଜନା ମଧ୍ୟରେ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମମାନ ରହିଛି

ସ୍ୱଚ୍ଚତା କ୍ଷେତ୍ରରେ ସର୍ବୋକୁଷ୍ଟ ନବିକରଣ କାର୍ଯ୍ୟ ସର୍ବୋକୃଷ୍ଟ ସ୍ୱଚ୍ଚତା କାର୍ଯ୍ୟ ଓ ଜଣେ ସ୍ୱଚ୍ଚ ଉଦ୍ୟୋଗୀଙ୍କୁ ଏଭଳି ତିନୋଟି ପୁରସ୍କାର ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ଶ୍ରୀ ମୋଦି ମୋହନପୁରା ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ଗ କରିବେ ଜେଟଲୀ ହ୍ୟୁମାନ୍ରାଇଟ୍ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ସନ୍ତାସବାଦୀମାନେ କାଶ୍ମୀରର ଲୋକମାନଙ୍କର ମାନବିକ ଅଧିକାର ପ୍ରତି ବିପଦ ସୃଷ୍ଟି କରୁଛନ୍ତି ଫେସ୍ବୂକ୍ ପୋଷ୍ଟରେ ସେ କହିଛନ୍ତି ସେହି ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ହସ୍ତକଳା ଓ କୃଷି ଯୋଗୁଁ ତାହା ସବୁଠୁ ସମ୍ବଦ୍ଧ ଅଞ୍ଚଳ ହୋଇପାରିବ କିନ୍ତୁ ସନ୍ତାସବାଦୀମାନେ ଏ ସବୁକୁ ନଷ୍ଟ କରି ଦେଇଛନ୍ତି ସେ କହିଛନ୍ତି ମାଓବାଦୀମାନେ ମଧ୍ୟ ମାନବାଧିକାର ପ୍ରତି ଆଉ ଏକ ବିପଦ ମାଓବାଦୀମାନେ ଦେଶର ଆଦିବାସୀ ବହୁଳ ଇଲାକାରେ ବିକାଶମୂଳକ କାର୍ଯ୍ୟ ହେବାକୁ ଦେଉ ନାହାନ୍ତି ସେ କହିଛନ୍ତି ମାଓବାଦୀଙ୍କ ଦ୍ୱାରା ଚାଳିତ ମାନବିକ ଅଧିକାର ସଂଗଠନ ଗୁଡ଼ିକ କେବଳ ବିଚ୍ଛିନ୍ନତାବାଦ ଓ ହିଂସାକୁ ଉସ୍କାଉଛନ୍ତି ମନ୍ତ୍ରୀ କହିଛନ୍ତି ଏନ୍ଡିଏ ସରକାରଙ୍କର ନୀତି କାଶ୍ମୀରର ଜନସାଧାରଣ ହ୍ରଅନ୍ତ କିମ୍ବା ଛତିଶଗଡ଼ର ଆଦିବାସୀମାନେ ହ୍ରଅନ୍ତ ସମସ୍ତଙ୍କର ମାନବାଧିକାରକୁ ସୁରକ୍ଷା ଦେବାକୁ ଉଦ୍ଦିଷ୍ଟ ନାଇଡୁ ପୁଣେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କହିଛନ୍ତି କୃଷକମାନଙ୍କର ସ୍ୱାର୍ଥ ଦ୍ୱଷ୍ଟିର୍ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ମହାରାଷ୍ଟର ପୁଣେ ଜିଲ୍ଲା ସ୍ଥିତ ବାରାମତିଠାରେ ସେ ସାମ୍ଭାଦିକମାନଙ୍କ ଏହା କହିଛନ୍ତି

ବିଜେପି ଆଜାଦ୍ ଜାମ୍ମୁ କାଶ୍ମୀର ଉପରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍ ଓ ସୈଫୁଦ୍ଦିନ୍ ସୋଜ୍ଙ୍କ ମନ୍ତବ୍ୟକୁ ନେଇ ବିଜେପି ଆଜି କଂଗ୍ରେସର ତୀବ୍ର ସମାଲୋଚନା କରିଛି ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ପାର୍ଟିନେତା ର ବିଶଙ୍କର ପ୍ରସାଦ କହିଛନ୍ତି ସେନାବାହିନୀ ସନ୍ତାସବାଦୀମାନଙ୍କ ତ୍ୁଳନାରେ ଅଧିକ ସାଧାରଣ ଲୋକଙ୍କୁ ହତ୍ୟା କରିଛି ବୋଲି ମନ୍ତବ୍ୟ ଦେଇ ଶ୍ରୀ ଆଜାଦ୍ ଭାରତୀୟ ସେନାବାହିନୀର ଅପମାନ କରିଛନ୍ତି ସେ କହିଛନ୍ତି ତାଙ୍କର ଏହି ମନ୍ତବ୍ୟ ଦାୟିତ୍ୱହୀନତାର ପରିଚୟ ଓ କଂଗ୍ରେସ ସଭାପତି ରାହ୍ରଳ ଗାନ୍ଧି ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏହାର ଉତ୍ତର ଦେବା ଉଚିତ୍ କଂଗ୍ରେସ ଏଭଳି ମନ୍ତବ୍ୟ ଦେଇ ବିଭାଜନକାରୀ ଶକ୍ତିଗୁଡ଼ିକର ହାତମୁଠାକୁ ଟାଣ କରୁଛି ବୋଲି ସେ ଅଭିଯୋଗ କରିଚ୍ଛନ୍ତି ସୁଷମା ଇୟୁ କ୍ଲାଇମେଟ୍ ଜଳବାୟ ପରିବର୍ତ୍ତନର ମ୍ରକାବିଲା ପାଇଁ ସାଧାରଣ ତଥା ସମ୍ମିଳିତ ପଦକ୍ଷେପ ଗ୍ରହଣ ଉଦ୍ୟମରେ ଭାରତ ନିଜର ଅବଦାନ ଦେବାକୁ ପ୍ରତିଶ୍ରତିବଦ୍ଧ ବିଭିନ୍ନ ଆନ୍ତର୍ଜାତିକ ରାଜିନାମାରେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ସେଗୁଡ଼ିକର ପ୍ରରଣ ଦିଗରେ ବିଶ୍ୱ ଭାରତଠାରୁ ଯାହା ଆଶା କରୁଛି ସେ ସଂକ୍ରାନ୍ତରେ ଭାରତ ଅବଗତ ଅଛି ବ୍ରସେଲସ୍ରେ ଜଳବାୟୁ ପରିବର୍ତ୍ତନ ଉପରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଭାରତ କଳବାୟୁ ପରିବର୍ତ୍ତନ ଉପରେ ନିଜର ଦାୟିତ୍ୱ ପ୍ରତି ସଚେତନ ଭାରତ ପୂଥିବୀକୁ ମାଆ ବୋଲି ବିବେଚନା କରେ ଏକ ସରକାରୀ ଇସ୍ତାହାର ଅନୁସାରେ ସେ କହିଛନ୍ତି ଭାରତର ଶହେ କୋଟିରୁ ୍ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ଅଧିକାଂଶ ପୂଥିବୀ ମାତା ଏହାର ନଦୀ ସମୁଦ୍ର ଭୂପୃଷ୍ଠ ଓ ଜଙ୍ଗଲ ଉପରେ ନିର୍ଭଳଶୀଳ ଓ ସେମାନଙ୍କର ଖାଦ୍ୟ ଜଳ କାର୍ଯ୍ୟ ସ୍ୱାସ୍ଥ୍ୟ ତଥା ଶକ୍ତି ସେମାନେ ଏଥିରୁ ପାଇଥାନ୍ତି ଜଳବାୟୁ ପରିବର୍ତ୍ତନ ପ୍ରତି ଭାରତ ନିଜର ଦାୟିତ୍ୱ ବିଷୟରେ କେବଳ ଅବଗତ ନୁହେଁ ଏହାର ମୁକାବିଲାରେ ଅଗ୍ରଣୀ ଭୂମିକା ନେବାକୁ ପ୍ରସ୍ତୁତ ଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ସେ ଦୋହରାଇଛନ୍ତି ଇଡି ମାଲ୍ୟା ମଦ୍ୟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପଳାତକ ଅପରାଧୀ ଘୋଷଣା କରିବା ବିଷୟ ଲୋଡ଼ି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଅଦାଲତ୍ର ଦ୍ୱାରସ୍ଥ ହେବା ସହ ବଡ଼ବଡ଼ ରଣ ଖିଲାପକାରୀମାନଙ୍କ ବିରୁଦ୍ଧରେ ଭାରତ ପ୍ରଥମ ପଦକ୍ଷେପ ନେବା ଆରମ୍ଭ କରିଛି ସରକାରୀ କର୍ମକର୍ତ୍ତାମାନଙ୍କ କହିବା ଅନୁସାରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ନୂଆକରି ପ୍ରଚଳିତ ପଳାତକ ଅର୍ଥନୈତିକ ଅପରାଧୀ ଅଧ୍ୟାଦେଶ ଅଧୀନରେ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ଆବେଦନ କରିଛି ଏହି ଅଧ୍ୟାଦେଶ ବଳରେ ସେହି ଅର୍ଥନୈତିକ ଅପରାଧୀମାନଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରାଯାଇ ପରିବ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ବିଜୟ ମାଲ୍ୟାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ଆବେଦନ କରିଛି

ବର୍ତ୍ତମାନ ଥିବା କଳାଧନ ଆଇନ୍ ଅନୁସାରେ ଜଣେ ଅର୍ଥନୈତିକ ଅପରାଧିଙ୍କ ମାମଲାର ଶୁଶାଶି ଶେଷ ହେବା ପରେ ଯାଇ ତାଙ୍କର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇ ପର୍ତ୍ତିଲା ଫିଫା ଫିଫା ବିଶ୍ୱକପ୍ର ଆଜି ନବମ ଦିନରେ ପ୍ରଥମ ମ୍ୟାଚ୍ ବ୍ରାଜିଲ୍ ଓ କୋଷ୍ଟାରିକ ମଧ୍ୟରେ ସେଣ୍ଟ ପିଟର୍ସବର୍ଗରେ ଚାଲିଛି ଦ୍ୱିତୀୟ ମ୍ୟାଚ୍ ରାତି ସାଢ଼େ ଆଠଟା ବେଳେ ଆଇସ୍ଲାଣ୍ଡ ଓ ନାଇଜେରିଆ ମଧ୍ୟରେ ବୋଲଗୋଗ୍ରାଡ୍ରେ ଖେଳାଯିବ